ଏଶିକି ନିର୍ଦ୍ୱନ୍ଦରେ ନିକ ଭିଟାମାଟିକୁ ଫେରିପାରିବେ ସବୁ ରାଜ୍ୟର ପ୍ରବାସୀ

ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପ୍ରବାସୀ ଓଡ଼ିଆ

ସାମାଜିକ ଦିରତା ରକ୍ଷା କରି ବଡଦାଶ୍ଡରେ ଚାଲିଛି ରଥନିର୍ମାଣ

ଆକି ସକାଳେ ଗୁଜୁରାଟର ସୁରତରୁ ଆସିଥିବା ଏକ ଟ୍ରେନ୍ ଗଞ୍ଞାମ ଜିଲ୍ଲାର ଜଗନ୍ନାଥପୁର ଷେସନରେ ଅଟକିଥିଲା

ତେବେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର କ୍ୱାରେଂଟାଇନ୍ ଅବଧି ବୃଦ୍ଧି କରିଛନ୍ତି

ବ୍ୟକ୍ତିଗତ ପରିଛନ୍ନତା ଉପରେ ଅଧିକ ଗୁରୁତ୍ ଦିଆଯିବ